ଏଥିଯୋଗୁଁ ଭଦ୍ରକ ବାଲେଶ୍ୱର କେନ୍ଦ୍ରାପଡ଼ା ଜଗତ୍ସିଂହପୁର ପୁରୀ କଟକ ଗଞ୍ଠାମ ଓ ଗଜପତି ଜିଲ୍ଲା ସମେତ ଖୋର୍ବ୍ଧା ଯାଜପୁର ଡେଙ୍କାନାଳ ମୟରଭଞ୍ ଆଦି ଜିଲ୍ଲା ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି ଫନୀର ମୁକାବିଲା ପାଇଁ ମୁଖ୍ୟମନ୍ତୀ ନବୀନ ପଟଟନାୟକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ବିତ ହୋଇଯାଇଛି

ପୁରୀ ସହ ବିଭିନ୍ନ ଉପକୃବର୍ଭୀ ଜିଲ୍ଲାମାନଙ୍କରୁ ସମୁଦ୍ରକୁଳିଆ ଅଞଳ ସହ ତଳିଆ ଅଞଳରୁ ଲୋକଙ୍କୁ ସୁରକିତ ସ୍ତାନକୁ ସ୍ତାନାନ୍ତର କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି

ଏହିସବୁ ଦଳ ସହ ବୋଟ୍ ଗଛକଟା ସରଞାମ ଟେଲିକମ୍ ସରଞାମ ଆଦି ରହିଛି